ଦୁର୍ନୀତିମୁକ୍ତ ଏବଂ ସମାଜର ସବୁବର୍ଗର ବିକାଶ ସହ ନବଭାରତ ଗଠନର ଭିଭିପ୍ରସ୍ଥର ସ୍ରାପନ ଲାଗି ସରକାର ଅହରହ କାମ କରୁଛନ୍ତି

ଗାନ୍ଧୀ ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନ ଦେଖୁଥିଲେ ଗ୍ରାମାଞ୍ଞଳର ଉନ୍ତି ହେଲେହି ଭାରତର ଉନ୍ତି ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତପ୍ରଦାନ କରିଛନ୍ତି